ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ସହୱାକ୍ ସରିଫ୍ ପାର୍ଟୀର ମଧ୍ୟବର୍ତ୍ତୀକାଳୀନ ସଭାପତି ନିଯୁକ୍ତ ହୋଇଛନ୍ତି

କର୍ଣ୍ଣାଟକର ଦବନଗେରେ ଠାରେ ସେ ଏକ କୃଷକ ର୍ୟାଲିରେ ଉଦ୍ବୋଧନ ଦେଇ ଏହା କହିଛନ୍ତି

ସିଦ୍ଧରମୟା ସରକାର ରାଜ୍ୟରେ ଦୁର୍ନୀତି ବଢ଼େଇଥିବା ସେ ଅଭିଯୋଗ କରିଛନ୍ତି

ପିଏମ୍ ବିଜିନେସ୍ ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ଭାରତକୁ ଏକ ପୁରାତନ ସଭ୍ୟତାରୁ ଏକ ଆଧୁନିକ ସମାଜରେ ରୂପାନ୍ତରିତ କରିବାର ମିଶନ ସହ କାର୍ଯ୍ୟ କରୁଛନ୍ତି ଓ ଏକ ଅଣଆନୁଷ୍ଠାନିକ ଅର୍ଥନୀତିକୁ ଆନୁଷ୍ଠାନିକ ଅର୍ଥନୀତିରେ ପରିଣତ କରିବାକୁ ଉଦ୍ୟମ ଚଳାଇଛନ୍ତି ନ୍ତ୍ରଆଦିଲ୍ଲୀରେ ଦ୍ୱିତୀୟ ଭାରତ କୋରିଆ ବ୍ୟବସାୟିକ ଶିଖର ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ସରକାର ଏକ ସୁଦୂଢ଼ ବ୍ୟବସାୟିକ ବାତାବରଣ ସୃଷ୍ଟି କରିବା ଓ ନୀତି ନିର୍ଦ୍ଧାରଣରେ ଏକାଧିକାରକୁ ଲୋପ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଭାରତରେ ବର୍ତ୍ତମାନ ନିୟନ୍ତ୍ରଣମୁକ୍ତ ଓ ଲାଇସେନ୍ନମୁକ୍ତ ଅଭିଯାନ କାର୍ଯ୍ୟକାରୀ ହେଉଛି

ବିଦେଶୀ ପୁଞ୍ଜି ନିବେଶ ପାଇଁ ଦୃଢ଼ ଯୁକ୍ତି ବାଢ଼ି ସେ କହିଛନ୍ତି ଭାରତ ବିଶ୍ୱର କିଛି ଉନ୍ଦୁକ୍ତ ଅର୍ଥନୀତିଗୁଡ଼ିକ ମଧ୍ୟରୁ ଗୋଟିଏ ଓ ବ୍ୟବସାୟରେ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ପ୍ରସ୍ତୁତ ଅଛି

ଭାରତ ମଧ୍ୟ ବିଶ୍ୱର ଦ୍ରତ ବିକାଶକାରୀ ଅର୍ଥନୀତି ହୋଇପାରିଛି ଓ ଭାରତରେ ସର୍ବାଧିକ ଷ୍ଟାର୍ଟ୍ ଅପ୍ କମ୍ପାନି ସ୍ଥାପନ ହୋଇଛି ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏଭଳି ବହୁତ କମ୍ ଦେଶ ରହିଛନ୍ତି ଯେଉଁଠି ଗଣତନ୍ତ୍ର ଜନସଂଖ୍ୟା ଓ ଚାହିଦା ସମାନ୍ତରାଳ ଭାବେ ସୂଚାରୁ ରୂପେ କାର୍ଯ୍ୟ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଓ କୋରିଆର ଆଇଟି ଶିଳ୍ପଗୁଡ଼ିକ ମଧ୍ୟରେ ମିଳିତ ଉଦ୍ୟୋଗ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ସେ କହିଛନ୍ତି ଶକ୍ତି ସ୍ମାର୍ଟ ସହର ଏବଂ ଜାହାଜ ଚଳାଚଳ ଓ ରେଳବାଇ କ୍ଷେତ୍ରକୁ ମଧ୍ୟ ଏହି ମିଳିତ ଉଦ୍ୟୋଗ ସ୍ଥାପନର ସଂପ୍ରସାରଣ କରାଯାଇ ପାରିବ ସେ କହିଛନ୍ତି 'କୋରିଆ ଯୁକ୍ତ' ପଦକ୍ଷେପ ଯୋଗୁଁ ଗତ ଦୁଇବର୍ଷ ଭିତରେ ଶହେରୁ ଊର୍ଦ୍ଧ୍ୱ କମ୍ପାନି ଉପକୃତ ହୋଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୋରିଆର କନସାଧାରଣ କମ୍ପାନି ପୁଞ୍ଜିନିବେଶ ଓ ଆଭିମୁଖ୍ୟକୁ ସ୍ୱାଗତ କରିବା ଦିଗରେ ଏଥିରୁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାର ପରିଚୟ ମିଳେ ଶ୍ରୀ ମୋଦି କହିଛନ୍ତି କୋରିଆର ଲୋକମାନଙ୍କର ଉଦ୍ୟୋଗପତି ପ୍ରତିଭା ଓ ବିଶ୍ୱରେ ସେମାନେ ଯେଉଁଭଳି ଭାବେ ନିଜପାଇଁ ଏକ ବ୍ରାଣ୍ଡ୍ ସୃଷ୍ଟି କରିପାରିଛନ୍ତି ତାହାକୁ ସେ ପ୍ରଶଂସା କରିଛନ୍ତି ସେ କହିଛନ୍ତି କବିତାରୁ ରାଜକୁମାରୀ ପର୍ଯ୍ୟନ୍ତ ଓ ବୁଦ୍ଧଙ୍କଠାରୁ ବଲିଉଡ୍ ପର୍ଯ୍ୟନ୍ତ ଏଭଳି ଅନେକ ବିଷୟରେ ଦୁଇଦେଶ ମଧ୍ୟରେ ଘନିଷ୍ଠ ସଂପର୍କ ରହିଛି

ଅବାଧ ଓ ନୀରପେକ୍ଷ ଭୋଟ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

କିଛି ଭୋଟ ଗ୍ରହଣ କେନ୍ଦ୍ରରେ ଇଲେକ୍ରୋନିକ୍ ଭୋଟିଂ ମେସିନ୍ ଖରାପ ହୋଇଥିବାର ମଧ୍ୟ ଖବର ମିଳିଛି

ଶନିବାର ଦିନ ତ୍ରିପୁରା ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ

କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ମତଦାନ ସଂପନ୍ନ ହୋଇଛି

ଏକ ବେସରକାରୀ ଚାନେଲ୍ କିଛି ଆପତ୍ତି ଜନକ ଘୋଷଣା କରିଥିବାରୁ ବିଜେପି ନିର୍ବାଚନ କମିଶନ୍ରେ ଅଭିଯୋଗ କରିଛି

ଜିତେନ୍ଦ୍ର ସିଂ କର୍ମଚାରୀ ଓ ଆପଭି ଅଭିଯୋଗ ସମାଧାନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ କହିଛନ୍ତି ଦେଶ ଇ ଶାସନ କ୍ଷେତ୍ରରେ ସ୍ଥାୟୀ ପଦକ୍ଷେପ ନେଇ ଏକ ନବଭାରତ ଆଡ଼କୁ ଅଗ୍ରସର ହେଉଛି ହାଇଦ୍ରାବାଦ୍ଠାରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଉଦ୍ଯାପନୀ ଉହବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସେ କହିଛନ୍ତି ଛୋଟ ମନ୍ତ୍ରିମଣ୍ଡଳ ଓ ସର୍ବାଧିକ ପ୍ରଶାସନ ଭଳି ପଦକ୍ଷେପ ଜରିଆରେ ଦେଶରେ ଜୀବନ ଧାରଣର ମାନରେ ଉନ୍ନତି ଅଣା ଯାଇଛି ଏଆଇଆର୍ ଏନ୍ବିଟି ଆକାଶବାଣୀ ଏବଂ ଜାତୀୟ ବୁକ୍ ଟ୍ରଷ୍ଟ ମଧ୍ୟରେ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଚୁକ୍ତି ଅନୁଯାୟୀ ଭାରତରେ ବିଭିନ୍ନ ଅବସରରେ ଗାନ କରାଯାଉଥିବା ଲୋକଗୀତ ଓ ସାଂସ୍କୃତିକ ଐତିହର ସଂରକ୍ଷଣ ଓ ପ୍ରୋସାହନ ଦିଗରେ ଉଭୟ କାର୍ଯ୍ୟ କରିବେ ଆକାଶବାଣୀ ଲୋକ ସଂପଦ ସଂରକ୍ଷଣ ମହାପରିଯୋଜନାରେ ଅନେକଗୁଡ଼ିଏ ପାରମ୍ପରିକ ଏବଂ ଲୋକଗୀତ ରେକର୍ଡ କରାଯାଇଛି ଆକାଶବାଣୀର ମହାନିର୍ଦ୍ଦେଶକ ଏଫ୍ ସେହରିଆର ଏବଂ କାତୀୟ ବୁକ୍ ଟ୍ରଷ୍ଟର ଚେଆର୍ମ୍ୟାନ୍ ବଲ୍ଦେଓ ଭାଇ ଶର୍ମାଙ୍କ ଉପସ୍ଥିତିରେ ଆକି ନୂଆଦିଲ୍ଲୀରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି ଆକାଶବାଣୀ ଜାତୀୟ ବୁକ୍ ଟ୍ରଷ୍ଟ ମାଧ୍ୟମରେ ସଂରକ୍ଷିତ ଥିବା ଲୋକଗୀତ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବ ଏହି ଅବସରରେ ଆକାଶବାଣୀ ମହାନିର୍ଦ୍ଦେଶକ ଏଫ୍ ସେହରିଆର ଜାତୀୟ ବୁକ୍ ଟ୍ରଷ୍ଟକୁ ଏଭଳି ପଦକ୍ଷେପ ପାଇଁ ଧନ୍ୟବାଦ ଦେବା ସହ ଜନସାଧାରଣ ଏ ସଂପର୍କରେ ଅଧିକ ସ୍ବଚନା ପାଇ ପାରିବେ ବୋଲି କହିଚ୍ଚନ୍ତି

ବୈଠକରେ ନୱାଜ୍ଙ୍କୁ ପାର୍ଟିର ଆଜ୍ରୀବନ ସଦସ୍ୟତା ଦିଅଯିବା ସହ ଦେଶ ଏବଂ ଗଣତନ୍ତ୍ର ପ୍ରତି ତାଙ୍କ ସେବା ନେଇ ସମ୍ମାନ ପ୍ରଦର୍ଶନ କରାଯାଇଥିଲା

ପାକ୍ ୟୁଏସ୍ ଆମେରିକାର ଜଣେ ପ୍ରମୁଖ ଅଫିସର ହକାନୀ ନେଟ୍ୱର୍କ ଓ ଅନ୍ୟ ସନ୍ତାସବାଦୀ ସଂଗଠନ ବିରୁଦ୍ଧରେ ପଦକ୍ଷେପ ନେବାକୁ ପାକିସ୍ତାନକୁ କହିଛନ୍ତି ସନ୍ତାସବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ବିଷୟରେ ଆନ୍ତର୍ଜାତିକ ସମ୍ପ୍ରଦାୟର ଉଦ୍ବେଗ ଉପରେ କାର୍ଯ୍ୟ କରିବାକୁ ମଧ୍ୟ ସେ ପାକିସ୍ତାନକୁ କହିଛନ୍ତି